ରଥଯାତ୍ରା ପୂର୍ବରୁ ନ୍ୟୁ ଭୁବନେଶ୍ୱର ଷ୍ଟେସନ୍ କାର୍ଯ୍ୟକ୍ଷମ ହେଉଥିବାର୍ ଯାତାୟତ ଅଧିକ ସୁଗମ ହେବ ବୋଲି ଆଶା କରାଯାଉଛି

ମନ୍ତୀ ଶ୍ରୀ ସାହୁଙ୍କ ସହିତ ବିଧାୟକ ମନୋହର ରକ୍ଷାରୀ ବିଧାୟିକା ପ୍ରମିଳା ମଲ୍କିକଙ୍କ ସମେତ ସଂସଦୀୟ ବ୍ୟାପାର ବିଭାଗ ସଚିବ ଏବଂ ବିଧାନସଭା ସଚିବ ବିହାର ଗସ୍ତରେ ଯିବେ

ଏହି ଦଳର ସଦସ୍ୟମାନେ ଝାଡ଼ଖଣ୍ଡ ଓ ବିହାରର ବୋଲି ଜଣାପଡ଼ିଛି ଆଜି ସେମାନଙ୍କୁ କୋର୍ଟ ଚାଲାଣ କରାଯାଉଛି

ଘଟଣାସ୍ଥଳରେ ଦମକଳ ପହଞ୍ ନିଆଁକୁ ଆୟଉ କରିଛି ପୁଲିସ୍ ପହଞ୍ ପରିସ୍ସିତି ଉପରେ ନଜର ରଖିବା ସହ ଲୋକଙ୍କ ସହ କଥାବାର୍ତ୍ତା ଜାରି ରଖିଛି

ସେହି ସମୟରେ ପୁଲିସ୍ ଧରିବାପାଇଁ ପାଲଟା ଗୁଳିଚାଳନା କରିଥିବାରୁ ଆହତ ଅବସ୍ତାରେ ଚିକିହାପାଇଁ କଟକ ଏସ୍ସିବି ମେଡିକାଲ୍ ହସ୍ପିଟାଲ୍ ସ୍ତାନାନ୍ତରିତ କରାଯାଇଥିଲା

ଆଠମଲ୍କିକ ଜଙ୍ଙଲରେ ବନ୍ୟଜନ୍ତୁ ଶିକାରପାଇଁ ଉଦ୍ୟମ କରୁଥିବାବେଳେ ଜଙ୍ଗଲ ବିଭାଗ ଅଧିକାରୀ ଦୁଇଜଶଙ୍କୁ ଗିରଫ କରିବା ସହ ସେମାନଙ୍କଠାରୁ ବନ୍ଧୁକ ଗୁଳି ଧନୁ ଓ ତୀର ଆଦି ବହୁ ମାରଣାସ୍ର ଜବତ କରିଛନ୍ତି

ଜଙ୍ଗଲ ମଧ୍ଧରେ କେତେକ ଶିକାରୀ ହାତୀମାନଙ୍କୁ ମଧ୍ଧ ଇଲେକ୍ଟ୍ରିକ୍ କରେଣ୍ଟ ସାହାଯ୍ୟରେ ଶିକାର କରୁଛନ୍ତି

ପ୍ଥମ ପର୍ଯ୍ୟାୟରେ ଓଡ଼ପଡ଼ା ବ୍କ୍ର ଧଳପୁର ନୋଡାଲ୍ ଉଚ ବିଦ୍ୟାଳୟ ଓ କାମାଷାନଗର ବ୍ଲକ୍ର ସୋଗର ଉଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଥମକରି ଉନ୍ନତ ଆଦର୍ଶ ରୋଷେଇ ଓ ଭ ଉଦ୍ଘାଟନ କରାଯାଇଛି

ଏହା ପ୍ରଭାବରେ ଆସନ୍ତାକାଲିଠାରୁ ଦକ୍ଷିଣ ଓଡ଼ିଶାର ଗୋଟିଏ ଦୁଇଟି ସ୍ରାନରେ ପ୍ରବଳ ବର୍ଷା ହେବ